ଏହାଛଡ଼ା ଚଳିତ ମୌସ୍ମୀ ଋତୁରେ ଜଳସଂରକ୍ଷଣ ପ୍ରତି ବିଶେଷ ଧ୍ଧାନ ଦେବା ଲାଗି ପ୍ରଧାନମନ୍ତୀ ରାଜ୍ୟଗୁଡ଼ିକୁ ଆହ୍ବାନ ଦେଇଛନ୍ତି

ଫଳରେ ଏହି ସେକ୍କର ଦେଶର ଅର୍ଥନୀତି ଓ ରୋଜଗାରକୁ ବତାଇବାରେ ବହୁତ ବଡ ମାଧ୍ୟମ ହେବ

ଗରିବ ଲୋକଙ୍ଙୁ ଏହି ସଣ୍ଟରରେ ଯୋଡିବା ନେଇ ନୀତି ଆୟୋଗର ଅଭିନବ ପଦକ୍ଷେପକୁ ଏହି ଅବସରରେ କେନ୍ଦ୍ରମନ୍ତୀ ଭୂୟସୀ ପ୍ରଶଂସା କରିଛନ୍ତି

ଚାଷୀଙ୍କ ଠାରୁ ମିଲରମାନେ ଧାନକିଣା ଉପରେ ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ପ୍ରଶ୍ମର ଉତରରେ ସେ ଏହା କହିଛନ୍ତି

ପ୍ରଥମ ଭୋଗ ମଣ୍ଡପ ପରେ ଚିତାଲାଗି ନୀତି ଅନୁଷିତ ହେବ

ଏହି ସମୟରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ

ଏଥିସହିତ ଚାଷୀମାନଙ୍କୁ ଅଧିକ ଅର୍ଥକାରୀ ଫସଲ ଦିଗରେ ଆଗ୍ରହୀ କରାଇବା ଆବଶ୍ୟକତା ରହିଛି

ଏହା ଗତ ମେ ଏକ ତାରିଖରୁ ବନ୍ଦ ରହିଥିଲା